କାଶ୍ମୀର ଉପତ୍ୟକାର କିଛି ସ୍ଥାନରେ କଟକଣା ବଳବଉର ରହିଛି

ଏହାକୁ ଆପଶମାନେ ଏଫ୍ଏମ୍ ଗୋଲ୍ଡ୍ ଏଫ୍ଏମ୍ ରେନ୍ବୋ ରାଜଧାନୀ ଇନ୍ଦ୍ରପ୍ରସ୍ଥ ଚ୍ୟାନେଲ୍ ଓ ଆକାଶବାଣୀର ଅନ୍ୟାନ୍ୟ ଫ୍ରିକ୍ୱଏନ୍ସିଗୁଡ଼ିକରେ ଶୁଣିପାରିବେ

ଏହାକୁ ଆପଣମାନେ ରାଜଧାନୀ ଏଫ୍ଏମ୍ ରେନ୍ବୋ ଓ ଏଫ୍ଏମ୍ ଗୋଲ୍ଡ ଚ୍ୟାନେଲ୍ରୁ ଶୁଣିପାରିବେ

ଜେକେ ସିଚୁଏସନ୍ ଜନ୍ମୁ ଓ କାଶ୍ମୀରରେ ଜନ୍ମୁ ଡିଭିଜନ୍ରୁ କଟକଣା ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରି ନିଆଯିବା ସହ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ତେବେ କାଶ୍କୀର ଉପତ୍ୟକାର କିଛି ସ୍ଥାନରେ କିଛି କଟକଣା ବଳବତ୍ତର ରହିଛି କନ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କଂସଲ ଆଜି ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଜଣାଇଛନ୍ତି ସେ କହିଛନ୍ତି ସମଗ୍ର ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପର୍ଶ୍ଣ ହୋଇଛି କନ୍ମୁ ଓ କାଶ୍କୀର ପୁଲିସ୍ ଅତିରିକ୍ତ ମହାନିର୍ଦ୍ଦେଶକ ମୁନୀର୍ ଖାଁ କହିଛନ୍ତି କଟକଣା ପ୍ରତ୍ୟାହାର ହେବା ପରେ ଜନ୍ମୁ ଡିଭିଜନ୍ରେ ସମସ୍ତ ସ୍କୁଲ୍ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଶ୍ରୀ ଖାଁ ସେଠାରେ ଉପସ୍ଥିତ ଥିଲେ ସେ କହିଛନ୍ତି କାଶ୍ମୀରର କିଛି ସ୍ଥାନରେ ଯଦିଓ କଟକଣା ବଳବତ୍ତର ରହିଛି ତେବେ ସାମ୍ବହିକ ଭାବେ କଟକଣା ଲାଗୁ କରାଯାଇ ନାହିଁ ଶ୍ରୀ ଖାଁ କହିଛନ୍ତି ସୁଚାରୁରୂପେ ସ୍ୱାଧୀନତା ଦିବସ ଉହବ ପାଳନ କରିବା ଉପରେ ବର୍ତ୍ତମାନ ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି ଜେକେ ଟ୍ରିକଲର୍ ସ୍ୱାଧୀନତା ଦିବସ ଦିନ ଜନ୍ମୁ କାଶ୍ମୀରର ସମସ୍ତ ସରପଞ୍ଚ ସେମାନଙ୍କର ପଞ୍ଚାୟତଗୁଡ଼ିକରେ କାତୀୟ ପତାକା ଉତ୍ତୋଳନ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେବାଲାଗି ଜନ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍ ସମସ୍ତ ଡେପୁଟି କମିଶନର୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାରୀ ଅଫିସରମାନଙ୍କ କହିବା ଅନୁସାରେ ରାଜ୍ୟର ପ୍ରତ୍ୟେକ କିଲ୍ଲାରେ ସ୍ୱାଧୀନତା ଦିବସ ପାଇଁ ହୋଇଥିବା ଫୁଲ୍ ଡ୍ରେସ୍ ରିହର୍ସଲ୍ ବିଷୟରେ ରାଜ୍ୟପାଳଙ୍କ ସ୍ଚନା ଦିଆଯାଇଛି ଓ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ହୋଇଥିବା ସମସ୍ତ ପ୍ରସ୍ତତି ବିଷୟରେ ଅବଗତ କରାଯାଇଛି ଗତ ସନ୍ଧ୍ୟାରେ ରାଜ୍ୟ ରାଜଭବନରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟପାଳ ଶ୍ରୀ ମଲିକ୍ ନିରାପତ୍ତା ଆଇନ ଶୃଙ୍ଖଳା ଓ ମୌଳିକ ଅତ୍ୟାବଶ୍ୟକୀୟ ସେବା ସଂକ୍ରାନ୍ତ ପରିସ୍ଥିତିର ସମୀକ୍ଷା କରିଛନ୍ତି

ସେ କହିଛନ୍ତି ସ୍ଥାନୀୟ କର୍ତ୍ତ୍ୱପକ୍ଷମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ସେମାନଙ୍କର ସମୀକ୍ଷାକୁ ଭିତ୍ତି କରି ବିଭିନ୍ନ ସ୍ଥାନରୁ କଟକଣା କୋହଳ କରାଯାଉଛି ଶ୍ରୀ କଂସଲ୍ କହିଛନ୍ତି ହସ୍କିଟାଲ୍ଗୁଡ଼ିକରେ ପର୍ଯ୍ୟାପ୍ତ ସ୍ୱବିଧା ଉପଲହ୍ଧ କରାଯାଇଥିବାବେଳେ ଜାତୀୟ ରାଜପଥ ବିମାନ ବନ୍ଦର ବିଦ୍ୟତ୍ ଓ ଜଳ ସମେତ ଅନ୍ୟାନ୍ୟ ସେବା ସ୍ୱଚାର୍ରର୍ପେ ଯୋଗାଇ ଦିଆଯାଉଛି ସେ କହିଛନ୍ତି ଉପତ୍ୟକାରୁ କଟକଣା କୋହଳ କରିବାପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ପିଏମ୍ ଇଣ୍ଟର୍ଭ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାରର ସ୍ୱଷ୍ଟ ନୀତି ଓ ସତ୍ ଉଦ୍ଦେଶ୍ୟ ଯୋଗୁଁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅତି ଅଳ୍ପ ସମୟ ମଧ୍ୟରେ ସରକାର ବଡ଼ ବଡ଼ ସଫଳତାମାନ ହାସଲ କରିପାରିଛନ୍ତି ଏକ ସମ୍ଭାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତ୍କାରରେ ଶ୍ରୀ ମୋଦି କହିଛନ୍ତି ସ୍ୱଷ୍ଟ ନୀତି ଓ ସତ୍ ଉଦ୍ଦେଶ୍ୟ ଯୋଗୁଁ ସରକାର ଅତି ଅଳ୍ପ ଦିନ ଭିତରେ ଅଭ୍ତପୂର୍ବ ସଫଳତା ହାସଲ କରିଛନ୍ତି

ଶ୍ରୀ ମୋଦି କହିଛନ୍ତି କଳଶକ୍ତି ମନ୍ତ୍ରଣାଳୟର ଗଠନ କରି ଜଳ ସଂରକ୍ଷଣ ଦିଗରେ ସରକାର ଏକ ଦୃଢ଼ ଭିଭିଭୂମି ସ୍ଥାପନ ଜରିଆରେ କାର୍ଯ୍ୟ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦଳ ନିର୍ବିଶେଷରେ ଭାରତର ଜନସାଧାରଣ ଜନ୍ମୁ କାଶ୍ମୀର ଓ ଲଦାଖ୍ ଉପରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସମର୍ଥନ କରିଛନ୍ତି

ସେ କହିଛନ୍ତି ଏହି ନିୟମଗୁଡ଼ିକରୁ କେବଳ ଅଳ୍ପ କିଛି ପରିବାର ଓ ବିଚ୍ଛିନ୍ତାବାଦୀମାନେ ଲାଭବାନ୍ ହେଉଥିଲେ

ସେଠାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ପା ତାଙ୍କର ନିଜ କିଲ୍ଲା ଶିବମୋଗାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି ଲଗାଣ ବର୍ଷାଯୋଗ୍ରୁଁ ସେଠାରେ ଫସଲ ବାସଗୃହ ସଡ଼କ ଓ ଅଟ୍ଟାଳିକାଗ୍ରଡ଼ିକ ବ୍ୟାପକ ର୍ପେ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ ସରକାର କହିଛନ୍ତି ରାଜ୍ୟର ବନ୍ୟା ଅଞ୍ଚଳରେ କୌଣସି ମହାମାରୀ ବ୍ୟାପିବାକୁ ନ ଦେବାଲାଗି ରାଜ୍ୟ ସରକାର ବ୍ୟାପକ ସର୍ବେକ୍ଷଣ କରିବେ

ଇତିମଧ୍ୟରେ ପଶ୍ଚିମ ମହାରାଷ୍ଟ୍ରରେ ବନ୍ୟା ଓ ତତ୍କନିତ କ୍ଷୟକ୍ଷତି ଦୃଷ୍ଟିରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସ୍ୱାଧୀନତା ଦିବସ ଉହବ ପାଳନ ପାଇଁ ପାରମ୍ପରିକ କାର୍ଯ୍ୟକ୍ରମକୁ ବାତିଲ୍ କରିଛନ୍ତି ତେବେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ମୁମ୍ୟାଇର ମନ୍ତାଳୟଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ଓ ରାଜ୍ୟପାଳ ପୁଣେଠାରେ ଜାତୀୟ ପତାକା ଉତ୍ତୋଳନ କରିବେ କ୍ରିଷ୍ଣା ଓ ପଞ୍ଚଗଙ୍ଗା ନଦୀର ଜଳସ୍ତର କମିବା ସହ ସାଙ୍ଗଲି ଓ କୋହ୍ଲାପୁର ଜିଲ୍ଲାରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ଆଡ଼କୁ ଫେରୁଛି ସେହି ଦୁଇ ଜିଲ୍ଲାରେ ଲକ୍ଷ ଲକ୍ଷ ଲୋକଙ୍କର ଥଇଥାନ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି କ୍ରିଷ୍ଣା ଓ ପଞ୍ଚଗଙ୍ଗା ନଦୀର ଜଳସ୍ତର କମିଥିଲେ ମଧ୍ୟ ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି

ସେହି ଲାଇଟ୍ଗୁଡ଼ିକ ଅନ୍ୟ ଲାଇଟ୍ ତୁଳନାରେ ଏକପଞ୍ଚମାଂଶ ବିଦ୍ୟୁତ୍ ଖର୍ଚ୍ଚ କରିବ

ଏହି ବହୁବିଧ ଲାଇଟ୍ ବ୍ୟବସ୍ଥା ପାର୍ଲାମେଣ୍ଟ ସଦନର ସୌନ୍ଦର୍ଯ୍ୟ ବୃଦ୍ଧି କରିଛି ଆସାମ୍ ସିଏମ୍ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ୍ ଗତକାଲି ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ୍ କରି ତାଙ୍କ ସହ ଆଲୋଚନା କରିଛନ୍ତି ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକାର ପ୍ରକାଶନ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସମେତ ଅନେକ ବିଷୟରେ ଦୂଇ ନେତା ଆଲୋଚନା କରିଛନ୍ତି ରାଜ୍ୟରେ ଆସିଥିବା ସମ୍ପ୍ରତି ବନ୍ୟାଯୋଗୁଁ ଘଟିଥିବା କ୍ଷୟକ୍ଷତି ବିଷୟରେ ମଧ୍ୟ ସେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଜଣାଇଛନ୍ତି

ଆସାମରେ ବନ୍ୟା ପରବର୍ତ୍ତୀ ପରିସ୍ଥିତି ବିଷୟରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରି ଶ୍ରୀ ସୋନୁଓ୍ୱାଲ୍ କ୍ଷୟକ୍ଷତିର ସବିସ୍ତୃତ ବିବରଣୀ ତାଙ୍କୁ ପ୍ରଦାନ କରିଛନ୍ତି ଲୋକମାନଙ୍କର ଥଇଥାନ ଓ ପୁନନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ରରୁ ସବୁମତେ ସହାୟତା କରାଯିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ତାଙ୍କୁ ପ୍ରତିଶ୍ରତି ଦେଇଛନ୍ତି

ଏହି ବସ୍ଗ୍ରଡ଼ିକର ଚଳାଚଳ ସହ ପରିବେଶ ପ୍ରତି ଘଟୁଥିବା କ୍ଷତିକୁ ବହୁମାତ୍ରାରେ କମ୍ କରାଯାଇପାରିବ

କ୍ରିକେଟ୍ ଇଣ୍ଡିଆ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୂତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ପୋର୍ଟ ଅଫ୍ ସ୍କେନ୍ରେ ଖେଳାଯିବ